ଆକି ରାତି ସୁଦ୍ଧା କଟକ ଜିଲ୍ଲା ମୁଖ୍ୟାଳୟରେ ପହଞିବ କରୋନା ଟିକା

ତାଙ୍କର ଶିକ୍ଷା ଆଜି ମଧ୍ୟ ସମଗ୍ର ବିଶ୍ୱ ପାଇଁ ପ୍ରେରଣାଦାୟୀ ଓ ପ୍ରାସଙ୍ଗିକ ଅଟେ ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସ୍ୱାମୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଞଳି ଅର୍ପଣ କରିବା ସହିତ କରୋନା ମହାମାରୀ ସଙ୍କଟ ସମୟରେ ସ୍ୱେଛାକୃତ ଭାବରେ ରକ୍ତଦାନ କରି ବହୁମୂଲ୍ୟ ଜୀବନ ବଂଚାାଇଥିବା ଯୁବ ରକ୍ତଦାତାମାନଙ୍କୁ ଆନ୍ତରିକ ଅଭିନନନ ଜଶାଇଛନ୍ତି